ଏନ୍ଡିଏ ସରକାରଙ୍କ ପାଞ୍ଚ ବର୍ଷର ଶାସନ କାଳରେ ଦେଶ ଦ୍ରତ ବିକାଶ ହାସଲ କରିଥିବାର କହିଛନ୍ତି

ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକ୍ରୁଷ୍ଟ କରିବା ଲାଗି ର୍ୟାଲିମାନ କରୁଛନ୍ତି ଆକି ଅପରାହ୍କରେ ପଣ୍ଢିମବଙ୍ଗର କୋଲକାତା ଓ ସିଲିଗୁଡ଼ିଠାରେ କେତେକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ତୀବ୍ର ସମାଲୋଚନା କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାରଙ୍କ ବିଗତ ପାଞ୍ଚ ବର୍ଷର ଶାସନ କାଳରେ ଦେଶର ବିକାଶରେ ଅଭୁତପୂର୍ବ ଅଗ୍ରଗତି ପରିଲକ୍ଷିତ ହୋଇଛି କିନ୍ତୁ ପଣ୍ଢିମବଙ୍ଗ ପଛରେ ପଡ଼ିଛି ସେ କହିଛନ୍ତି ଶ୍ରୀମତୀ ବାନାର୍ଜୀ ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁ କେନ୍ଦ୍ରୀୟ ଯୋଜନାରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମମତା ବାନାର୍ଜୀ ଆୟୁଷ୍ମାନ ଭାରତ ଯୋଜନାରୁ ପଣ୍ଢିମବଙ୍ଗର ଲୋକମାନଙ୍କୁ ଉପକୃତ ହେବା ପାଇଁ ସୁଯୋଗ ଦେଇନାହାନ୍ତି ଶ୍ରୀ ମୋଦି କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ନେଇ ତାର ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ନିର୍ବାଚନ ଇସ୍ତାହାରରେ ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ୍ର କିଛି ଧାରାରେ ପରିବର୍ତ୍ତନ ଅଣାଯିବାର କୃହାଯାଇଛି ସେ କହିଛନ୍ତି ଏହି ଆଇନ୍ ସନ୍ତାସବାଦୀମାନଙ୍କ ବିର୍ବଦ୍ଧରେ ସଂଗ୍ରାମ ସମୟରେ ନିରାପତ୍ତା ବାହିନୀ ଯବାନମାନଙ୍କୁ ଏକ ଡାଲ ସଦୂଶ ସ୍ୱରକ୍ଷା ଦେଇଆସ୍ପଛି

ଆନ୍ଧ୍ରପ୍ରଦେଶର ବିଶାଖାପଟନମଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଏସ୍ପି ମ୍ରଖ୍ୟ ମାୟାବତୀ' କଂଗ୍ରେସ ଓ ବିଜେପି ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରତିଗ୍ରଡ଼ିକର ପ୍ରରଣ କରିନଥିବାର ଦୋଷାରୋପ କରିଛନ୍ତି ଉତ୍ତରପ୍ରଦେଶର ମେରଟଠାରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ଏକ ପ୍ରତାରଣା ବୋଲି କହି ସମାଲୋଚନା କରିଛନ୍ତି ଇତିମଧ୍ୟରେ ବିଜେପି ନେତା ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ କ୍ୟାପ୍ରଦା ରାମପୁର ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ବଦାୟୁଁ ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡ଼ିଛି ସମାଜବାଦୀ ପାର୍ଟିର ଭଗବତ ସରନ୍ ଓ କଂଗ୍ରେସ ପାର୍ଟିର ପ୍ରବୀଣ ଆରିନ୍ ବରେଲି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଗ୍ରଜରାତରେ ବରିଷ୍ଠ କଂଗ୍ରେସ ଏମ୍ଏଲ୍ଏ ତଥା ବିଧାନସଭା ବିରୋଧୀ ଦଳ ନେତା ପରେଶ ଧନାନୀ ଓ ପାର୍ଟିର ବହୁ ବରିଷ୍ଣ ନେତା ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ପ୍ରଭ୍ତଭାଇ ବାସବ ବର୍ଦ୍ଦୋଲି ସଂରକ୍ଷିତ ଆସନର୍ତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଇସି ଚେନ୍ନାଇ ନିର୍ବାଚନ କମିଶନର ଅଶୋକ ଲାବାସା ଓ ସୁଶୀଲ ଚନ୍ଦ୍ରା ଆଜି ଚେନ୍ନାଇରେ ସ୍ୱୀକୃତିପ୍ରାପ୍ତ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡିକର ପ୍ରତିନିଧିମାନଙ୍କୁ ସାକ୍ଷାତ କରିଛନ୍ତି ଅଧିକାଂଶ ରାଜନୈତିକ ଦଳ ଚାରୋଟି ଖାଲି ପଡିଥିବା ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ନିର୍ବାଚନ ସମୟରେ ଅର୍ଥବଣ୍ଜନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ସେମାନେ କମିଶନ୍ଙ୍କୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୁଲିସ୍ ସୁପିରିଟେଶ୍ଡେଣ୍ଟଙ୍କ ସହ ପରେ ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ସ୍ଥିର ହୋଇଥିଲା ଏହାପରେ ଆସନ୍ତାକାଲି ରାଜ୍ୟର ମୁଖ୍ୟ ସଚିବ ଓ ଡିକିପିଙ୍କ ସହ ନିର୍ବାଚନ କମିଶନ୍ ଦଳ କଥାବାର୍ତ୍ତା କରିବେ ମେହେବୃବା ନୋମିନେସନ୍ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଏହି ଆସନରେ ତୂତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଅମିତ ଶାହା ଉତ୍ତରକାଶୀ ବିଜେପି ସଭାପତି ଅମିତ ଶାହା କହିଛନ୍ତି ଉତ୍ତରାଖଣ୍ଡ ରାଜ୍ୟ ଗଠନ ପାଇଁ ତାଙ୍କ ପାର୍ଟି ଅନେକ ସଂଗ୍ରାମ କରିଛି ଉତ୍ତରକାଶୀଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ତାଙ୍କ ପାର୍ଟି ଗୋଟିଏ ପଦବୀ ଗୋଟିଏ ପେନ୍ସନ୍ ପାଇଁ ସଶସ୍ତ ବାହିନୀର ଦାବିକୁ ପ୍ରରଣ କରିଛି ନରେନ୍ଦ୍ର ମୋଦି ସରକାର ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ସବୁଦିନିଆ ରାସ୍ତାଗୁଡ଼ିକର ଆଧୁନିକିକରଣ କରିଛନ୍ତି

ଶ୍ରୀ ଶାହା କହିଛନ୍ତି କଂଗ୍ରେସ ଜାତୀୟ ସ୍ୱରକ୍ଷା କ୍ଷେତ୍ରରେ ସମ୍ପର୍ଣ୍ଣ ଦୂର୍ବଳ ଯେତେବେଳେ କି ବିଜେପି ଯବାନମାନଙ୍କ ହତ୍ୟାର ପ୍ରତିଶୋଧ ନେଇଛି

ଏଥିପାଇଁ କୃଷି ଉତ୍ପାଦନ ଓ ଖାଉଟି ଚାହିଦାରେ ହ୍ରାସ ସହିତ ଆନ୍ତର୍କାତିକ ବଜାରରେ ତେିଳ ମୂଲ୍ୟ ବୃଦ୍ଧି ଓ ସରକାରୀ ଖର୍ଚ୍ଚ ହ୍ରାସ ମୁଖ୍ୟତଃ ଦାୟୀ

ଏହା ବିଶ୍ୱର ସର୍ବାଧୁନିକ ସାମୁଦ୍ରିକ ହେଲିକପୂର ଭାବେ ବିବେଚିତ ହେଉଛି ଏହି ହେଲିକପ୍ଟର ଭାରତୀୟ ପ୍ରତିରକ୍ଷା ବାହିନୀ ଯବାନମାନଙ୍କୁ ଉଭୟ ସ୍ଥଳ ଭାଗରେ ଓ ଜଳ ଭାଗରେ ସାହାଯ୍ୟ କରିବ ଏହି ହେଲିକପୁର ବିକ୍ରି ମଞ୍ଜୁରି ବିଷୟକୁ ଗତକାଲି ଆମେରିକା ସରକାର କଂଗ୍ରେସକୁ ଜଣାଇଥିଲେ ଆମେରିକା ବୈଦେଶିକ ବିଭାଗ କଂଗ୍ରେସକୁ ଏହାର ବିଜ୍ଞପ୍ତିରେ କହିଛି ଏହି ହେଲିକପ୍ଟର ବିକ୍ରି ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ

ଗଭଟ୍ ଜେକେ ପସିସି ଜାମ୍ମ କାଶ୍କୀର ପ୍ରକଳ୍ପ ନିର୍ମାଣ ନିଗମରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିର ତଦନ୍ତ ଜାମ୍ମୁ କାଶ୍ମୀର ପୁଲିସ୍ର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ସରକାର ନିଷ୍ପଭି ନେଇଛନ୍ତି ଏକ ବିବୃତ୍ତିରେ କୁହାଯାଇଛି ସଙ୍ଗଠନରୁ ଦୂର୍ନୀତି ଲୋପ କରିବା ଓ ବେଆଇନ ଭାବେ ହେଉଥିବା ନିଯୁକ୍ତିକୁ ରୋକିବା ଏବଂ ସ୍ୱଚ୍ଚତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଉଛି କେକେପିସିସିର କାର୍ଯ୍ୟଶୈଳୀ ଉପରେ ବିଭିନ୍ନ ମହଲର୍ତ୍ତ ଅନେକ ଅଭିଯୋଗ କରାଯାଇଥିଲା ନାଇଡୁ ଏନର୍ଜୀ ଉପରାଷ୍ଟପତି ଏମ୍ ଭେଙ୍କୟା ନାଇଡ଼ କହିଛନ୍ତି ଭାରତ ଅଙ୍ଗାରକାମୁ ମୁକ୍ତ ଶକ୍ତି ଉତ୍ପାଦନ ପାଇଁ ପ୍ରତିଶ୍ରତିବଦ୍ଧ

ସେ କହିଛନ୍ତି ଦେଶରେ ସୌର ସହରଗୁଡ଼ିକର ବିକାଶ ପାଇଁ ଯୋଜନା କରାଯାଉଛି ଓ ସହରାଞ୍ଚଳ ପୌରସଂସ୍ଥାଗୁଡ଼ିକ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ଉଚିତ୍ ସେ ପୁଣି କହିଛନ୍ତି ସ୍ଥାୟୀ ତଥା ପ୍ରଦ୍ଷଣମୁକ୍ତ ପରିବହନ ବ୍ୟବସ୍ଥା ଗ୍ରହଣ କରାଯିବା ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏଥିପାଇଁ ବିଦ୍ୟୁତ୍ ଯାନଗୁଡ଼ିକର ବ୍ୟବହାରକ୍ତ ଉତ୍ସାହିତ କରିବାକ୍ତ ହେବ

ତାହାର ଘର ଶ୍ରୀନଗରର ନାଟିପୋରା ଅଞ୍ଚଳରେ ବୋଲି ଜଣାପଡ଼ିଛି ନିରାପତ୍ତା ବାହିନୀ ସ୍ନତ୍ରରୁ କୁହାଯାଇଛି ଶ୍ରୀନଗରରେ ଜଣେ କଂଗ୍ରେସ ଏମ୍ଏଲ୍ଏଙ୍କ ଘରେ ଅସ୍ତ୍ରଶସ୍ତ ଛଡ଼ାଇବା ଘଟଣାରେ ସେ ସମ୍ପୃକ୍ତ ଥିଲା ପୁଲିସ୍ ସୂତ୍ରରୁ କୁହାଯାଇଛି ଡ୍ୟାନିସ୍ ଗତ ଜାନୁଆରୀ ମାସରୁ ସନ୍ତାସବାଦୀ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିଆସୁଛି ଓ ଦକ୍ଷିଣ କାଶ୍ମୀରର ପୁଲୱାମା କିଲ୍ଲା ସଂଘର୍ଷ ଘଟଣାରେ ସେ ଆହତ ହୋଇଥିଲା ସେତେବେଳେ ସଂଘର୍ଷ ସ୍ଥଳୀରୁ ସେ ଅଞ୍ଚକେ ଖସି ପଳାୟନ କରିଥିଲା ଓ ହସ୍କିଟାଲ୍ରେ ଚିକିିିିତ ହେଉଥିଲା

ସିନ୍ଧୁ ତାଙ୍କର ପରବର୍ତ୍ତୀ ମ୍ୟାଚ୍ କୋରିଆର ସୁଙ୍ଗ୍ ଜୀ ହ୍ୟୁଁଙ୍କ ବିପକ୍ଷରେ ଖେଳିବାକୁ ଥିବାବେଳେ ଶ୍ରୀକାନ୍ତ ଥାଇଲାଣ୍ଡର ଖୋସିଦ୍ ଫେଟ୍ପ୍ରଦାବଙ୍କୁ ଭେଟିବେ